ଦେଶର ଲକ୍ଷଲକ୍ଷ କୃଷକ ସମବାୟ ସଂସ୍ଥା ଓ ନାଗରିକ ଏହି ସମାବେଶରେ ସାମିଲ ହୋଇଛନ୍ତି

ଶୀତଳଭଶ୍ଡାର ଶସ୍ୟ ସଂଗ୍ରହ କେନ୍ଦ୍ର ପ୍ରକ୍ରିୟାକରଣ କେନ୍ଦ୍ର ଭଳି କୃଷି କ୍ଷେତ୍ର ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍କା ଓ ଅମଳ ପରବର୍ତ୍ତୀ ଭିଭିଭମି ପରିଚାଳନା ଦିଗରେ ଏହି ଅର୍ଥ ବ୍ୟୟ କରାଯିବ ଏହିସବୁ ସମ୍ବଳ ଦ୍ୱାରା ଫସଲ ନଷ୍ଟ ହ୍ରାସ ପ୍ରକ୍ରିୟାକରଣର ଅଭିବୃଦ୍ଧି ସହିତ କୃଷକମାନେ ସେମାନଙ୍କ ଉତ୍ପାଦର ଭଣ୍ଡାରଣ ଓ ବିକ୍ରିୟକୁ ବୃଦ୍ଧି କରି ଫସଲର ଅଧିକ ମ୍ବଲ୍ୟ ପାଇପାରିବେ ସରକାରୀ ବ୍ୟାଙ୍କଗୁଡ଼ିକର ସହାୟତାରେ ଏହି ଅର୍ଥ ବ୍ୟୟ କରାଯିବ

ଏହାଦ୍ୱାରା ସେମାନେ ନିଜର ପରିବାରକୁ ସହାୟତା ଯୋଗାଇବା ସହ କୃଷି ଆବଶ୍ୟକତାକୁ ପୂରଣ କରିପାରିଛନ୍ତି

କରୋନା ଭୂତାଣୁର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ସେ ତାଙ୍କର ନମ୍ନନା ପରୀକ୍ଷା କରାଇଥିଲେ ବୋଲି ଶ୍ରୀ ଶାହା ଟ୍ୱିଟ୍ ଯୋଗେ କହିଥିଲେ ଇଣ୍ଡିଆ ଚାଇନା ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣରେଖା ଅଞ୍ଚଳରୁ ସୈନ୍ୟ ଅପସାରଣ ପ୍ରକ୍ରିୟାକୁ ଆଗେଇନେବା ଉଦ୍ଦେଶ୍ୟରେ ଭାରତ ଓ ଚୀନ୍ ମଧ୍ୟରେ ଗତକାଲି ଆଉ ଏକ ମେଜର ଜେନେରାଲ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି

ଅପସାରଣ ପ୍ରକ୍ରିୟା ସମ୍ପର୍କରେ ଗତ ସପ୍ତାହରେ ଦୁଇ ସେନାର କର୍ପ୍ସ କମାଣ୍ଡରଙ୍କ ମଧ୍ୟରେ ହୋଇଥିବା ପଞ୍ଚମ ବୈଠକ କାଳରେ ନିଆଯାଇଥିବା କେତେକ ନିଷ୍ପଭି ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରୁ ଚୀନ୍ ତାହାର ସୈନ୍ୟ ଅପସାରଣ କାର୍ଯ୍ୟକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିନଥିବା ବେଳେ ଏହି ପ୍ରକ୍ରିୟା କିପରି ଆଗକୁ ବଡ଼ାଯାଇପାରିବ ସେହି ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୂତ ଆଲୋଚନା ହୋଇଛି ତୃତୀୟ ଇନ୍ଫ୍ରାଷ୍ଟ୍ରି ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ଅଭିଜିତ୍ ବାପତ୍ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମସ୍ତ ଉତ୍ତେଜନାପ୍ରବଣ ଇଲାକାରୁ ସୈନ୍ୟ ଅପସାରଣ କରାଯିବା ନେଇ ଉଭୟ ପକ୍ଷ ବିସ୍ତୃତ କଥାବାର୍ତ୍ତା କରିଛନ୍ତି

ଏନ୍ଆଇଏ ତଦନ୍ତ ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ ପୂର୍ବତନ ଡିଏସ୍ପି ଦେବିନ୍ଦର ସିଂହଙ୍କର ପାକିସ୍ତାନ ଭିଭିକ ସନ୍ତାସବାଦୀ ସଂଗଠନ ହିଜ୍ବୁଲ୍ ମୁଜାହିଦିନ ସହ ସମ୍ପର୍କ ମାମଲାରେ ଜାମ୍ପୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ଏଥିରେ ବିଶିଷ୍ଟ ବ୍ୟବସାୟୀ ସାହିଲ ଜାରୁଙ୍କ ନିବାସ ମଧ୍ୟ ସାମିଲ ଅଛି

ଦେବିନ୍ଦର ସିଂହଙ୍କ ସମେତ ନବିଦ୍ ମୁସ୍ତାକ ଓରଫ୍ ନବିଦ୍ ବାବୁ ଇର୍ଫାନ୍ ସାଫି ମିର୍ ରଫି ରାଥେର ତନବିର ଅହମ୍ମଦ ୱାନି ଏବଂ ସୟଦ ଇର୍ଫାନଙ୍କ ବିରୁଦ୍ଧରେ ମଧ୍ୟ ଏନ୍ଆଇଏ ଚାର୍ଜସିଟ୍ ଦାଖଲ କରିଥିଲା ଭାରତ ବିରୁଦ୍ଧରେ ସଂଗ୍ରାମ ଓ ହିଂସାକାଣ୍ଡ ଘଟାଇବା ପାଇଁ ଏକ ଷଢ଼ଯନ୍ତ୍ରରେ ଅଭିଯୁକ୍ତମାନେ ସାମିଲ ଥିବାର ଏନ୍ଆଇଏ ତଦନ୍ତରୁ ଜଣାପଡିଥିଲା ସେଣ୍ଟର୍ ଷ୍ଟେଟସ୍ କେନ୍ଦ୍ର ସରକାର କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁହାର କମ୍ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସକ୍ରିୟ ପରିଚାଳନା ବ୍ୟବସ୍ଥା ଯୋଗୁଁ ଦେଶରେ କୋଭିଡ୍ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି

କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହ ସମନ୍ୱୟରେ କାର୍ଯ୍ୟ କରିବାକୁ ଉଦ୍ୟମର ଅଂଶସ୍ୱରୂପ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଦୁଇଟି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ସେହି ଦୂଇଟି ଯାକ ବୈଠକରେ ଜାତୀୟ ହାରଠାର୍ତ ଯେଉଁ ସବ୍ର ରାଜ୍ୟଗୁଡ଼ିକରେ କୋଭିଡ୍ ସଂକ୍ରମିତହାର ଓ ମୃତ୍ୟୁହାର ଅଧିକ ରହିଛି ସେଗୁଡ଼ିକ ସହ ଆଲୋଚନା କରାଯାଇଛି କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁହାର କମ୍ କରିବା ପାଇଁ କେନ୍ଦ୍ର ସରକାର ସେହିସବୁ ରାଜ୍ୟଗୁଡ଼ିକୁ ସହଯୋଗ କରୁଛନ୍ତି